ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶନାମା କାରି କରାଯାଇଛି

ଏହା ସହିତ ରୋଗୀଙ୍କ ଆଡ୍ମିଶନ୍ବେଳେ ତାଙ୍କର ପୂର୍ବ ରୋଗ ରୋଗୀଙ୍କ ଶରୀରରେ ଥିବା ଲକ୍ଷଣ ସମ୍ପର୍କରେ ସୂଚନା ସଂଗ୍ରହ କରି ରାକ୍ୟସ୍ତରୀୟ କମିଟି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ବିଶ୍ୱରେ ଭାରତର କୋବିଡ୍ ଆରୋଗ୍ୟ ହାର ସର୍ବାଧକ ରହିଛି

ତେବେ ଏନେଇ କୌଣସି ଅପପ୍ରଚାର କରା ନ ଯିବାକୁ ସେ ନିବେଦନ କରିଛନ୍ତି

ଡିବିଟି ଯୋଜନାକ୍ କେନ୍ଦ୍ ସରକାର ଅତ୍ୟଧକ ପ୍ରାଧାନ୍ୟ ଦେଉଛନ୍ତି ଏବଂ ଏଥପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି

ଡିବିଟିର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ୱଛତା ଯୋଗ୍ୟ ହିତାଧିକାରୀ ଚିହ୍ନଟ ବାଟମାରଣାକୁ ରୋକିବା ଓ ତ୍ୱରିତ ସେବା ପ୍ରଦାନ କରିବା

ଆବଶ୍ୟକସ୍ତୁଳେ ରାକ୍ୟ ସରକାରଙ୍କ ମତାମତ ଲୋଡ଼ାଯିବ

ସମ୍ପ୍ରତି କୋଭିଡ୍ ନାଇକ୍କିନ୍ ପରିସ୍ଚିତିରେ ରାଜ୍ୟରେ ମୁତୟନ ହୋଇଥିବା ବିଏସ୍ଏଫ୍ ଯବାନ୍ଙ୍ ମନୋବଳ ବୃକ୍ଧି କରିବାଲାଗି ବିଏସ୍ଏଫ୍ ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ଏଲ୍ ଥାଉସେନ୍ ଏବଂ ଆଇଜି ସ୍ୱତନ୍ତ ଅପରେସନ୍ ହରବିନ୍ଦର ପାଲ୍ ଓଡ଼ିଶା ଗସ୍ତରେ ଆସିଛନ୍ତି

ଆଗକୁ ଓଡ଼ିଶା ପୁଲିସ୍ ବିଏସ୍ଏଫ୍ ସ ସ୍ଚାନୀୟ ପୁଲିସ୍ ମଧ୍ଧରେ ମାଓ ମୁକାବିଲା ନେଇ ପ୍ରସ୍ତୁତ ରଣନୀତିରେ ସମନ୍ତୟ ରହିବ ବୋଲି ଜଣାପଡ଼ିଛି